ପିଏମ୍ ସିଇଓ ଭାରତରେ ପୁଞ୍ଜିନିବେଶ କରିବା ଓ ଅଭିବୃଦ୍ଧି ପଥରେ ସାଥିହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ କ୍ଷେତ୍ରର ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ଗତକାଲି ନ୍ୟୁୟର୍କରେ ଶିଳ୍ପପତିମାନଙ୍କର ଗୋଲ୍ଟେବୁଲ ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି ଏହି ଆହ୍ୱାନ ଜଣାଇଛନ୍ତି ଭାରତରେ ପୁଞ୍ଜିନିବେଶ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଶିଳ୍ପପତିମାନେ ଆଗ୍ରହପ୍ରକାଶ କରିଥିବା ଜଣାପଡିଛି ଏହି ବୈଠକ ପରେ ଡିପିଆଇଆଇଟି ସମ୍ପାଦକ ଗୁରୁପ୍ରସାଦ ମହାପାତ୍ର ନ୍ୟୁୟର୍କରେ ସାମ୍ବାଦିକମାନଙ୍କୁ କହିଛନ୍ତି ଆଇଟି ଖୁଚୁରା ଖାଦ୍ୟପ୍ରକ୍ରିୟାକରଣ ଶକ୍ତି ଏରୋସେଶ ଓ ପ୍ରତିରକ୍ଷା କ୍ଷେତ୍ରର କମ୍ପାନୀଗୁଡ଼ିକ ଏହି ବୈଠକରେ ଯୋଗ ଦେଇଥିଲେ

ସେ କହିଛନ୍ତି ଭାରତରେ ପୁଞ୍ଜିନିବେଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ରହିଛି ବୋଲି ଶିଳ୍ପପତିମାନେ ବିଶ୍ୱାସ ପ୍ରକଟ କରିଛନ୍ତି ପୂର୍ବରୁ ଶ୍ରୀ ମୋଦି ତୂତୀୟ ବାର୍ଷିକ ବ୍ଲମ୍ବର୍ଗ ବିଶ୍ୱ ବ୍ୟବସାୟ ଫୋରମ୍ ବୈଠକରେ ଉଦ୍ବୋଧନ ଦେଲାବେଳେ ଭାରତ ହାସଲ କରିଥିବା ପ୍ରଗଦତି ବିଷୟ ଉତ୍ଥାପନ କରିଥିଲେ ସେ କହିଛନ୍ତି ଏସିଆ ମହାଦେଶରେ ଭାରତ ଏକ ଉପଯୁକ୍ତ ପୁଞ୍ଜିନିବେଶ ଲକ୍ଷ୍ୟସ୍ଥଳ ଭାବେ ଗଡିଉଠିଛି ଏବଂ ବ୍ୟବସାୟ ନିୟମରେ କୋହଳ କରାଯାଇଥିବାରୁ ଶିଳ୍ପପତିମାନେ ଏହାର ସୁଯୋଗ ଉପଯୋଗ କରିବା ଆବଶ୍ୟକ

ଏହି ବୈଠକରେ ଗିନି ସୁରିନାମ ତ୍ରିନିଦାଦ ଓ ଟୋବାକୋ ସମେତ କାରିକମ୍ ରାଷ୍ଟ୍ରସମ୍ବହର ସାଧାରଣ ବଜାର ଥିବା ରାଷ୍ଟ୍ରଗୁଡ଼ିକର ନେତାମାନେ ଅଂଶଗ୍ରହଣ କରିଥିଲେ ସେହି ଅଞ୍ଚଳ ପାଇଁ ଭାରତର ସମର୍ଥନକୁ ନେତାମାନେ ପ୍ରଶଂସା କରିଛନ୍ତି ବୈଦେଶିକ ମୁଖପାତ୍ର ରବିଶ କୁମାର ସାମ୍ବାଦିକମାନଙ୍କୁ ଏହି ବୈଠକ ସଂକ୍ରାନ୍ତରେ ଅବଗତ କରାଇଛନ୍ତି ବୈଦେଶିକ ମୁଖପାତ୍ର ସନ୍ତ୍ରାସବାଦ ବିଷୟ ଉଲ୍ଲେଖ କରିବାକୁ ଯାଇ କହିଛନ୍ତି ଜାତିସଂଘ ସାଧାରଣ ଅଧିବେଶନ କାଳରେ ବିଭିନ୍ନ ଫୋରମ୍ରେ ସନ୍ତାସବାଦର ଦମନ ପାଇଁ ଭାରତ ତା'ର ଆଭିମୁଖ୍ୟକୁ ଦୋହରାଇଛି ଭାରତ ପାକିସ୍ତାନ ସମ୍ପର୍କରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ମନ୍ତବ୍ୟ ସଂକ୍ରାନ୍ତୀୟ ଏକ ପ୍ରଶ୍ୱର ଉତ୍ତରରେ ଶ୍ରୀ କୁମାର କହିଛନ୍ତି ଏ ସଂକ୍ରାନ୍ତରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍କଷ୍ଟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଆଭିମୁଖ୍ୟ ବିଷୟ ପୁଣିଥରେ ଜଣାଇ ଦେଇଛନ୍ତି

ଜାତିସଂଘରେ ଶୀଘ୍ର ଓ ବ୍ୟାପକ ସଂସ୍କାର ପାଇଁ ଏହି ନେତାମାନେ ମତ ଦେଇଛନ୍ତି ସମୟ ଅଭାବରୁ ଚଳିତ ଅଧିବେଶନ ଅଧିକ ଦିନ ଚାଲିପାରିନଥିଲେ ମଧ୍ୟ ସଂସ୍କାର ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ଜୟଶଙ୍କର ଚୀନ୍ କୁଏଥ୍ ଓ ବେଲାରୁଷ ସମେତ ବିଭିନ୍ନ ଦେଶର ନେତାମାନଙ୍କୁ ମଧ୍ୟ ସାକ୍ଷାତ୍ କରିଛନ୍ତି ଉପସାଗର ସହଯୋଗ ପରିଷଦର ନେତାମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି

ଶ୍ରୀ ମୋଦି ବେଲ୍ଜିୟମ ନ୍ୟୁଜିଲାଣ୍ଡ ଆର୍ମେନିଆର ପ୍ରଧାନମନ୍ତ୍ରୀ ଓ ଏସ୍ତୋନିଆ ରାଷ୍ଟ୍ରପତିଙ୍କ ସହ ଦ୍ୱୀପକ୍ଷ ବୈଠକ କରିଛନ୍ତି ଆର୍ମେନିଆ ରାଷ୍ଟ୍ରପତି ନିକୋଲ ପଣ୍ଢିନନ୍ଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ଦ୍ୱୀପକ୍ଷ ବାଣିଜ୍ୟ ଓ ପୁଞ୍ଜିନିବେଶ ପରିମାଣ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଆର୍ମେନିଆ ସମର୍ଥନ ଜଣାଇଥିବାରୁ ଶ୍ରୀ ମୋଦି ପଣ୍ଢିନନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜସିନ୍ଦା ଆର୍ଦେନ୍ଙ୍କ ସହ ଦ୍ୱୀପକ୍ଷ ବୈଠକ ବେଳେ ଦୁଇଦେଶ ମଧ୍ୟରେ ସମ୍ପର୍କ ଆହୁରି ବୃଦ୍ଧି କରିବା ପାଇଁ ସେମାନେ ଆଲୋନା କରିଛନ୍ତି ବେଲ୍ଜିୟମ ପ୍ରତିପକ୍ଷ ଚାର୍ଲସ୍ ମାଇକେଲଙ୍କ ସହ କଥାବାର୍ତ୍ତା ବେଳେ ଉଭୟ ନେତା ଦ୍ୱିପକ୍ଷ ପୁଞ୍ଜିନିବେଶ ଓ ବାଣିଜ୍ୟ ରାଜିନାମା ସମେତ ସନ୍ତାସବାଦ ଦମନ ବହୁଦେଶୀୟ ପ୍ରତିଷାନ ଓ ଦେଶାନ୍ତର ଗମନ ତଥା ଲୋକମାନଙ୍କର ଅନ୍ୟତ୍ର ଗମନ ସଂକ୍ରାନ୍ତରେ ସହଯୋଗ ବୃଦ୍ଧି ପାଇଁ ସେମାନେ ସହମତ ହୋଇଛନ୍ତି

ଅଗ୍ନିଶମ ଦଳ ଭଙ୍ଗାରୁଜା ଅଂଶ ତଳୁ ମୃତଦେହଗୁଡ଼ିକ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ସାଶୋନ ହସ୍କିଟାଲକୁ ପଠାଇଛନ୍ତି ଭଙ୍ଗାର୍ଜା ଅଂଶ ତଳେ ଆଉ ଅଳ୍ପ କେତେକ ଲୋକ ଚାପିହୋଇ ରହିଥିବାର ଆଶଙ୍କା କରାଯାଉଥିବାରୁ ଏନ୍ଡିଆର୍ଏଫ୍ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ ଚଳାଇଛି

ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବ୍ରାଉନ ଚୋକୁ ଆଣ୍ଟିଗୁଆ ଓ ବାରବୁଡା ପ୍ରଧାନମନ୍ତ୍ରୀ ଗାଷ୍ଟୋନ୍ ବ୍ରାଉନ କହିଛନ୍ତି ପଳାତକ ଗହଣା ବ୍ୟବସାୟୀ ମେହୁଲ୍ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଶ କରାଯିବ ସବୁ ଆଇନ୍ଗତ ପ୍ରକ୍ରିୟା ଶେଷ ହେଲା ପରେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା କଥା ଶ୍ରୀ ବ୍ରାଉନେ ଗତକାଲି ରାତିରେ ନ୍ୟୁୟର୍କଠାରେ ସାମ୍ବାଦିକମାନଙ୍କୁ ଜଣାଇଛନ୍ତି ସେ କହିଛନ୍ତି ଭାରତୀୟ ତଦନ୍ତକାରୀମାନେ ଚୋକ୍ନିଙ୍କୁ କେରା କରିବା ପାଇଁ କୌଣସି ବାଧା ନାହିଁ

ଶ୍ରୀ ଚୋକ୍ନି ଭାରତରୁ ପଳାଇଯାଇ ଆଣ୍ଟିଗୁଆ ଓ ବାରବୁଡ଼ାର ନାଗରିକତ୍ୱ ହାସଲ କରିଛନ୍ତି

ବାଂଲାଦେଶର ବାଣିଜ୍ୟ ମନ୍ତ୍ରୀ କହିଛନ୍ତି ଥରକ ପାଇଁ ଏହି ପରିମାଣର ଇଲିସ୍ ରପ୍ତାନୀ ପାଇଁ ଅନୁମତି ଦିଆଯାଇଛି

ଇଲିସ ମାଛ ବାଂଲାଦେଶରୁ ଚୋରାରେ ପଠାଯାଉଥିବାର୍ତ ସରକାରଙ୍କର ବହୃତ ରାଜସ୍ୱ କ୍ଷତି ହେଉଥିଲା

ଶ୍ରୀ ନେତନ୍ୟାହୁ ଓ ତାଙ୍କର ପ୍ରତିଦ୍ୱନ୍ଦ୍ୱି ବେନିଗଞ୍ଜଙ୍କ ମଧ୍ୟରେ ସମାଧାନ ହୋଇ ନପାରିବାରୁ ରାଷ୍ଟ୍ରପତି ନୂଆ ସରକାର ଗଠନ ପାଇଁ ପରାମର୍ଶ ଦେଇଥିବା ଜଣାପଡିଛି

ଯଦି ଏହିସମୟ ଭିତରେ ସରକାର ଗଠନ କରିବା ସମ୍ଭବ ନହୃଏ ତାହେଲେ ରାଷ୍ଟ୍ରପତି ଅନ୍ୟକାହାକୁ ସରକାର ଗଠନ ପାଇଁ ଦାୟିତ୍ୱ ଦେଇପାରନ୍ତି

ସ୍ୱନାମଧନ୍ୟ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିତ୍ ଡକ୍କର ଜିବି ଡେଗୁଲକରଙ୍କୁ ପୁନ୍ୟଭୂଷଣ ପୁରସ୍କାର ପ୍ରଦାନ କଲା ଅବସରରେ ଶ୍ରୀ ନାଇଡୁ ଏହି ଆହ୍ୱାନ ଜଣାଇଛନ୍ତି ପୁନେ ସାଂସଦ ଗିରିଶ ବାପଟ୍ ଓ ବନ୍ଦନା ଚହ୍ପାନ ମଧ୍ୟ ସେଠରେ ଉପସ୍ଥିତ ଥିଲେ

ଏହି ମାମଲାର ତଦନ୍ତ କରିବା ପାଇଁ ଉପରଆସାମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି

ଆକାଶବାଣୀ ପକ୍ଷରୁ ହିନ୍ଦୀ ଓ ଇଂରାଜୀରେ ଏହି ମ୍ୟାଚ୍ର ଧାରାବିବରଣୀ ପ୍ରସାରିତ ହେବ ଏହାଛଡ଼ା ଏଫ୍ଏମ୍ ରେନ୍ବୋ ନୋଟୱାର୍କ ଓ ଅତିରିକ୍ତ ଫ୍ରିକ୍ୟୁଏନ୍ନୀ ଯୋଗେ ଶ୍ରୋତାମାନେ ଏହି ଧାରାବିବରଣୀ ଶୁଣି ପାରିବେ